ଏହି ଅବସରରେ ମୁଖ୍ୟମନ୍ତୀ କହିଛନ୍ତି ଓଡ଼ିଶାର ଡାଉନ ଷ୍ଟିମ୍ ପଲିମର ଶିଳ୍ବ ପାଇଁ ପାରାଦୀପରେ ପ୍ରତିଷ୍ଷା ହେବାକୁ ଯାଉଥିବା ପ୍ଲାଷ୍ଟକ୍ ପାର୍କ ଗୁରୁତ୍ୱପୂର୍ଣ୍ଣ ଭିଭିଭୂମି ପ୍ରଦାନ କରିବ ଅନ୍ୟପକ୍ଷରେ କେଦ୍ରମନ୍ତୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତୀଙ୍କ ପୂର୍ବୋଦୟ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଶିବ ଓଡ଼ିଶାର ଯୁବକ ଯୁବତୀଙ୍କ ରୋଜଗାର ପାଇଁ ଶିକ୍ବାୟନର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ

ଏହାପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କୋଶାର୍କ ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ରାଷ୍ଟ୍ରପତି ଭାବରେ ଦାୟିତ୍ୱ ନେବାପରେ ସେ ପ୍ରଥମ ଥର କୋଶାର୍କ ମନ୍ଦିର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି

ଏମାନଙ୍କ ଭିତରୁ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ହିଁ କେବଳ ବିଧାନସଭାରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି

ଚଳିତଥର କୌଣସି ଶୈବପୀଠରେ ମେଳା ହେବ ନାହି ବୋଲି ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି ଅନ୍ୟପକ୍ଷରେ ମେଳାରେ ଯେପରି ଗହଳି ନହୁଏ ସେଥିପ୍ରତି ସ୍ଚାନୀୟ ପ୍ରଶାସନ କଡା ନଜର ରଖିବାକୁ କୁହାଯାଇଛି

ଏହାର ପ୍ରଭାବରେ ବରଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ କେନୁଝର ଏବଂ ମୟରଭଞ୍ଚ ଜିଲ୍ଲାରେ ବଜ୍ରପାତ ସହ ବର୍ଷାର ସୟାବନା ଥିବା ପାଣିପାଗ ବିଭାଗ କହିଛି